ଦିଓାଲି ଆଲୋକର ପର୍ବ ଦୀପାବଳି ଆଜି ପାରମ୍ପରିକ ଆନନ୍ଦ ଉତ୍ସାହ ମଧ୍ୟରେ ସାରା ଦେଶରେ ପାଳିତ ହେଉଛି ମନ୍ଦ ଉପରେ ଭଲର ବିଜୟକ୍ତ ସୁରଣ କରାଯାଉଥିବା ଏହି ଉତ୍ସବ ଅବସରରେ ଲୋକେ ମନ୍ଦିର ସାଧାରଣ ସ୍ଥାନ ଏବଂ ନିଜ ନିକ୍କର ଘରକୁ ଆଲୋକମାଳାରେ ସୁସଜ୍ଜିତ କରିଥା'ନ୍ତି ଏହି ଦିବସରେ ମଧ୍ୟ ଲୋକେ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀକୁ ଆରାଧନା କରିଥା'ନ୍ତି ଏହି ପର୍ବ ଗତକାଲି ତାମିଲ୍ନାଡୁ ଓ କର୍ଷାଟକରେ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣର ଅତି ଦୁର୍ଗମ ସୀମାନ୍ତ ଘାଟି ହରସିଲ୍ରେ ଭାରତୀୟ ସେନା ଓ ଇଷ୍ଡୋ ତିବତ ସୀମା ସ୍ୱରକ୍ଷା ବଳ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ଅରୁଣାଚଳ ପ୍ରଦେଶ ସୀମାନ୍ତ ଆନ୍ଦ୍ରା ଲା ଓଁକାର ଏବଂ ଆନିନ୍ଠାରେ ଥିବା ସାମରିକ ଘାଟିରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରଗୁଡ଼ିକୁ ବିଶ୍ୱାସ ନ କରିବାକୁ ସେ ଯବାନମାନଙ୍କୁ ସତର୍କ କରାଇବା ସହିତ ନକାରାତ୍ମାକ ସମ୍ଭାଦରୁ ଦୂରେଇ ରହିବାକୁ ସେମାନଙ୍କୁ ଉପଦେଶ ଦେଇଛନ୍ତି ଦିୱାଲି ଗ୍ରିଟିଙ୍ଗିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇକ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦୀପାବଳି ଶୁଭେଚ୍ଛାପାଇଁ ତାଙ୍କୁ ଧନ୍ୟବାଦ ଜଶାଇଛନ୍ତି ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଦେଶବାସୀଙ୍କ ଦୀପାବଳି ଅବସରରେ ଆଜି ଶୁଭେଛା ଜଣାଇଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ତାଙ୍କ ଦୀପାବଳି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଏହା ଆଲୋକର ଅନ୍ଧାର ଉପରେ ବିଜୟର ପର୍ବ ବ୍ରିଟେନ୍ର ଦକ୍ଷିଣ ଲକ୍ଷନ୍ସ୍ଥିତ କ୍ରୋୟେଡନ୍ଠାରେ ଆଜି କାଳୀପୂଜା ପାଳନ କରାଯାଉଛି ଏହି କାଳୀପ୍ରଜାକୁ ରାଜପ୍ରାସାଦରେ ମଧ୍ୟ ଅନ୍ତମୋଦନ ମିଳିଛି କାଳୀପ୍ରଜାର ସଫଳତାପାଇଁ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କ ଅଭିନନ୍ଦନ ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଦୀପାବଳି ସମସ୍ତଙ୍କ ମଧ୍ୟରେ ଏକତା ଓ ଭ୍ରାତୃଭାବ ଜାଗ୍ରତ କରିବାର ଏକ ସୁଯୋଗ ଆଣିଥାଏ ଉପରାଷ୍ଟ୍ରପତି କହିଛନ୍ତି ଦୀପାବଳି ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱଚାଇବା ସହ ପ୍ରଭୁ ରାମଚନ୍ଦ୍ରଙ୍କ ଉତ୍ତମ ଗୁଣ ଉପରେ ବିଶ୍ୱାସ ଦୂତ୍ୱୀଭୂତ କରିଥାଏ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୀପାବଳି ସମସ୍ତଙ୍କ ଜୀବନରେ ଖୁସି ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ଆଣୁ ସେ ଆଶା କରିଛନ୍ତି ଉତ୍ତମ ଏବଂ ଉଜ୍ଜଳତାର ଶକ୍ତି ସର୍ବଦା ବଜାୟ ରହ୍ର

ଉପ ନିର୍ବାଚନ କମିଶନର୍ ସୁଦୀପ୍ ଜୈନଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ପ୍ରତିନିଧି ଦଳ ସେମାନଙ୍କ ସହ ଆଲୋଚନା କରିବେ ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କୋଲାସିବ୍ ଜିଲ୍ଲାରେ ବିକ୍ଷୋଭ ସମୟରେ ହୋଇଥିବା ହିଂସାର ନିନ୍ଦା କରିଛନ୍ତି

ପଞ୍ଜାବ୍ ଗାଇଡ୍ଲାଇନ୍ସ୍ ପଞ୍ଜାବରେ ରେଳବାଇ ସମ୍ପତ୍ତି ଆଖପାଖ ଜାତୀୟ ରାଜପଥ ବିମାନ ବନ୍ଦର ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ନିକଟରେ ଯେକୌଣସି ଉହବ ପାଳନ କରିବା ସକାଶେ ସମ୍ପୁକ୍ତ କେନ୍ଦ୍ର ସରକାରୀ କର୍ତ୍ତ୍ୱପକ୍ଷଙ୍କଠାରୁ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ପଞ୍ଜାବ ସରକାରଙ୍କ ଗୃହ ବ୍ୟାପାର ଓ ଆଇନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ସମସ୍ତ ଜିଲ୍ଲା ଓ ପୁଲିସ୍ ପ୍ରଶାସନକୁ ଜଣାଇ ଦିଆଯାଇଛି ସରକାରୀ ସୂତ୍ରରୁ ଜଣାପଡ଼ିଛି ଅମୃତସର ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଭଳି ଘଟଣାର ପୁନରାବୃତ୍ତି ନ ହେବା ନେଇ ଏହି ପଦକ୍ଷେପ ନିଆଯାଇଛି

ଓମାନ୍ରେ ବନ୍ଦର ବିକଶିତ କରିବା ସହ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଭାରତ ଉନ୍ନୟନମଳକ ପଦକ୍ଷେପ ନେଉଥିବାରୁ ଟ୍ରମ୍ପ୍ ପ୍ରଶାସନ ଏଭଳି ନିଷ୍ପଭି ନେଇଛି ଏନେଇ ବିସ୍ତୃତ ବିଚାର ବିମର୍ଷ କରାଯିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କଟକଣା କୋହଳ କରିବା ନେଇ ନିଷ୍ପଭି ନେଇଥିବା ଓ୍ୱାଶିଂଟନ୍ଠାରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର ସ୍ୱଚନା ଦେଇଛନ୍ତି ସ୍ୱଚନାଯୋଗ୍ୟ ସୋମବାର ଇରାନ୍ ଉପରେ ଆମେରିକା ସବୁଠାରୁ କଠୋର କଟକଣା ଲାଗୁ କରିଛି ୟୁଏସ୍ ପୋଲ୍ ଯୁକ୍ତରାଷ୍ଟ୍ର ଆମେରିକାରେ ଗତକାଲି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନରେ ବିରୋଧ୍ ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେକ୍ଷେଟିଭ୍ରେ ସଂଖ୍ୟାଗରିଷତା ହାସଲ କରିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ରିପବ୍ଲିକାନ୍ ପାର୍ଟି ସିନେଟ୍ରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ରିପବ୍ଲିକାନ୍ ଦଳର ଆଧିପତ୍ୟକ୍ ଡେମୋକ୍ରାଟିକ୍ ଦଳ ଭାଙ୍ଗିବାକ୍ ସମର୍ଥ ହୋଇଛି

ଏହି ସଫଳତା ପରେ ରିପବ୍ଲିକାନ ଦଳର ଏକଛତ୍ରବାଦ ଆଭିମ୍ରଖ୍ୟକ୍ ଡୋମୋକ୍ରାଟିକ୍ ଦଳ ରୋକିବା ନେଇ ଆଶା କରାଯାଉଛି ଏହି ଫଳାଫଳ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ ସନ୍ତୋଷ ପ୍ରକାଶ କରିଛନ୍ତି

ଆସନ୍ତା ଜାନୁୟାରୀରୁ ନୃଆ ସଂସଦ ରଚନା ହେବ

ଏହି ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ଟ୍ରମ୍ଙ୍କର ଦେଶାନ୍ତର ଗମନ ଭଳି କେତେକ ବିବାଦୀୟ ନିଷ୍କଭି ଉପରେ ଲୋକମାନଙ୍କର ରାୟ ବୋଲି ବିବେଚନା କରାଯାଉଛି

ପ୍ରାଦେଶିକ ପରିଷଦ ସଭ୍ୟ ଦଦୁଲାହା କ୍ୟୁଆନି କହିଛନ୍ତି ଗତକାଲି ରାତିରେ ଏକ ଘକ୍ଷାର ଗୁଳି ବିନିମୟ ପରେ ତାଲିବାନୀମାନେ ପଛଘୁଞ୍ଜା ଦେଇଛନ୍ତି

ରୁଷ୍ ଡ୍ରୋନ୍ ରୁଷ୍ କହିଛି ଚଳିତ ବର୍ଷ ବିଶ୍ୱକପ୍ ଫୁଟ୍ବଲ୍ ଆୟୋଜନ ସମୟରେ ସନ୍ତାସବାଦୀଙ୍କଦ୍ୱାରା ଡ୍ରୋନ୍ ଆକ୍ରମଣ ଯୋଜନାକୁ ସଫଳତାର ସହିତ ପଣ୍ଡ କରାଯାଇଛି ସରକାରୀ ଟାସ୍ ନ୍ୟୁଜ୍ ଏଜେନ୍ସି ରୁଷ୍ର ସଙ୍ଘୀୟ ନିରାପତ୍ତା ସେବାର ମୁଖ୍ୟ ଆଲେକ୍ଜାଣ୍ଡାର୍ ବର୍ଟନିକୋଙ୍କ ଉକ୍ତିକୁ ଉଦ୍ଧାର କରି କହିଛି ବିଶ୍ୱକପ୍ ଫ୍ର୍ଟ୍ବଲ୍ ଏବଂ ବିଭିନ୍ନ ରାଜନୈତିକ ସଭା ଆୟୋଜନ ସମୟରେ ସନ୍ତାସବାଦୀମାନଙ୍କଦ୍ୱାରା କରାଯାଇଥିବା ଡ୍ରୋନ୍ ଆକ୍ରମଣ ଯୋଜନାଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ହଜାର ହଜାର ସଂଖ୍ୟକ ସୁରକ୍ଷା ବାହିନୀକୁ ମ୍ବତ୍ୟନ କରାଯାଇ ପଣ୍ଡ କରାଯାଇଥିଲା

ଯୋଗାଯୋଗ ମନ୍ତ୍ରୀ ଇଶା ବାକାରୀ ଚିରୋମା କହିଛନ୍ତି ସମସ୍ତ ଛାତ୍ରଛାତ୍ରୀ ନିରାପଦରେ ମୁକ୍ତ ହୋଇଛନ୍ତି ତେବେ କେଉଁ ପରିସ୍ଥିତିରେ ସେମାନଙ୍କୁ ମୁକୁଳେଇ ଦିଆଯାଇଛି ସେ ସମ୍ପର୍କରେ ସେ ସ୍ଟଚନା ଦେଇ ନାହାନ୍ତି ଗତ ସୋମବାର ଦିନ ପିଲାମାନଙ୍କୁ ଅପହରଣ କରି ନିଆଯାଇଥିଲା ବ୍ୟାଡ୍ମିଣ୍ଟନ୍ ଫୁଝୌଠାରେ ଚାଲିଥିବା ଚୀନ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର କିଦାୟୀ ଶ୍ରୀକାନ୍ତ ପୁରୁଷ ବିଭାଗ ସିଙ୍ଗଲ୍ସରେ ଏବଂ ପ୍ରର୍ଷ ଡବଲ୍ସ୍ରେ ଚିରାଗ୍ ସେଟ୍ଟୀ ଓ ସ୍ୱସ୍ତିକ୍ ସାଇରାଜଙ୍କ ଯୋଡ଼ି ପ୍ରି କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଅନ୍ୟପକ୍ଷରେ ଏସ୍ଏସ୍ ପ୍ରଣୟ ପ୍ରଥମ ରାଉଣ୍ଡ୍ରେ ପରାସ୍ତ ହୋଇଛନ୍ତି ଇତିମଧ୍ୟରେ ମହିଳା ସିଙ୍ଗଲ୍ସ୍ରେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ତୃତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ପ୍ରି କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିସାରିଛନ୍ତି